କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଥି

ସେଠାରେ ଡାକ୍ତରଙ୍କ ଶତଉଦ୍ୟମ ସତ୍ତେ ସୁଷମାଙ୍କ ପରଲୋକ ହୋଇଥିଲା

ସେଠାରେ ମଧ୍ଧ ରାତିତମାମ ବହୁ ଶୁଭେଛୁ ଓ ନେତା ଶେଷଦର୍ଶନ କରିଥବଲେ

ଏହାକୁ ଦୂଷ୍ଟିରେ ରଖି ନିୟନ୍ତଶ ପାଇଁ ତହସିଲଦର କିଲ୍ଲାପାଳ ଏଡିଏମ୍ଓ ଓ ବିଡ଼ିଓଙ୍କୁ ଦାୟିତ୍ ଦିଆଯାଇଛି

ଏହାସହ ରାୟଗଡା କିଲ୍ଲୁ ଗୁଣୁପୁରରେ ମଧ୍ଧ ନଦୀଜଳ ପଶିଥିବାରୁ ଗୁଡାରୀ ଓ ବିଷମକଟକ କୁଟରାଗଡାରୁଲୋକଙ୍କୁ ସ୍ଥାନାନ୍ତର କରାଯାଇଛି

ଓଡ୍ରାଫ ଟିମ୍ ଓ ଅଗ୍ବିଶମ ବାହିନୀ ଏହିସବୁ ସ୍ସାନରେ ପହଞ୍ ଉଦ୍ଧାର କାର୍ଯ୍ୟ କରୁଛନ୍ତି ବୋଲି ସ୍ୱତନ୍ତ ରିଲିଫ କମିଶନର ବିଷ୍ଟୁପଦ ସେଠୀ ସୂଚନା ଦେଇଛନ୍ତି

ଲଗାଶ ବର୍ଷା ଜିଲ୍ଲାର ଗାଁଗହଳିଠାରୁ ସହର ଯାଏଁ ଜନଜୀବନକୁ ପ୍ରଭାବିତ କରିଛି

ଲଘୁଚାପଜନିତ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲାର ବିଭିନ୍ଦ ଅଞ୍ଚଳରେ ଭୀଷଣ ବର୍ଷା ଜାରି ରହିଛି